ଦିଲ୍ଲୀରେ ଆଜି ସକାଳୁ ମୂଷଳଧାରାରେ ବର୍ଷା ହୋଇଛି

ବିଲ୍ ଉପସ୍ଥାପନ କରି ଶ୍ରୀ ଶାହା କହିଛନ୍ତି ଜାମ୍ମ କାଶୁୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ତେଣ୍ର ରାଜ୍ୟ ପାଇଁ ଆଇନ୍ ପ୍ରଣୟନ କରିବାକୁ ପାର୍ଲାମେଖର ଯଥେଷ୍ଟ କ୍ଷମତା ରହିଛି ଏ ସଂକ୍ରାନ୍ତରେ କଂଗ୍ରେସ ନିୟମ ଲଙ୍ଘନ କର୍ତ୍ତବା ଅଭିଯୋଗ କରି ଶ୍ରୀ ଶାହା ରୋକ୍ଠୋକ୍ ଭାବେ କହିଛନ୍ତି କଂଗ୍ରେସ ପାର୍ଟି କାହାକୁ ଦୋଷ ଦେବା ବନ୍ଦ କରି ଜାମ୍ମୁ କାଶ୍ମୀର ସଂକ୍ରାନ୍ତରେ ନିଜର ଆଭିମୁଖ୍ୟ ସ୍କଷ୍ଟ କରିବା ଉଚିତ୍ ଶ୍ରୀ ଶାହା ଲୋକସଭାରେ ଏ ସଂକ୍ରାନ୍ତୀୟ ଆଇନ୍ଗତ ସ୍ଥିତି ଉପରେ ମଧ୍ୟ ସ୍ୱଷ୍ଟୀକରଣ ଦେଇନ୍ତି ସେ କହିଛନ୍ତି କାମ୍ମ କାଶ୍ମୀର ସମ୍ୟନ୍ଧରେ ଆଇନ୍ ପ୍ରଣୟନ କରିବାକୁ ଆମକୁ କେହିହେଲେ ବାରଣ କରିପାରିବେ ନାହିଁ କେତେକ ସଦସ୍ୟମାନଙ୍କର ଉତ୍ତର ଦେବାକୁ ଯାଇ ଶ୍ରୀ ଶାହା କହିଛନ୍ତି ଯେତେବେଳେ ଜାମ୍ମୁ କାଶ୍ମୀର କୁହାଯାଉଛି ସେଥିରେ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଅକ୍କାଇ ଚୀନ୍ ଅଞ୍ଚଳ ମଧ୍ୟ ରହିଛି

ଭୋପାଳ ସିମ୍ଲା ଜାଞ୍ଗୁ ଚଣ୍ଡିଗଡ ବେଙ୍ଗାଲୁରୁ ଅହମ୍ମଦାବାଦ ଓ ମୁମ୍ଭଇ ସମେତ ଦେଶର ବିଭିନ୍ନ ଅଞ୍ଚଳର ଲୋକମାନେ ମିଷ୍ଟାନ୍ନ ବଙ୍କନ ଆତସବାଜ୍ଞୀ ଡ୍ରମ ବାଜାର ସହ ନାଚଗୀତ ଜରିଆରେ ନରେନ୍ଦ୍ର ମୋଦି ସରକାରଙ୍କ ଏହି ନିଷ୍ପଭିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି ଲଦାଖର ବିଜେପି ସାଂସଦ ଜାମିୟାଙ୍ଗ ସେରିଙ୍ଗ ନାମଗ୍ୟାଲ ବିନା ବିଧାନସଭାରେ ଲଦାଖ ଅଞ୍ଚଳକୁ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଥିବା ନିଷ୍ପଭିକୁ ସ୍ୱାଗତ ଜଣାଇଛନ୍ତି ଲଦାଖ ଅଞ୍ଚଳର ଲୋକମାନଙ୍କର ବହୁଦିନର ଦାବି ପ୍ରରଣ ହେଲା ଯାହାଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଦିଲ୍ଲୀ ସରକାରଙ୍କ ସହ ସିଧାସଳଖ ସମ୍ପର୍କରେ ରହିବ ଏହାଦ୍ୱାରା ଏହି ଅଞ୍ଚଳର ବିକାଶ ଓ ସମୃଦ୍ଧି ପଥରେ ଆଗେଇ ଚାଲିବ ଜାମ୍ଗୁ ଅଞ୍ଚଳର ଲୋକମାନେ ମଧ୍ୟ ଆନନ୍ଦ ଉତ୍ସବ ପାଳନ କରିଥିବା ଟେଲିଭିଜନ ପ୍ରସାରଣରେ ଦେଖିବାକୁ ମିଳିଛି

ନିରାପତ୍ତା ବାହିନୀ ପକ୍ଷର୍ ବିଭିନ୍ନ ଜାଗାରେ ବାରିକେଡ ଲଗାଯାଇଥିବା ସତ୍ତ୍ୱେ କାଞ୍ଗୁ ନଗରୀରେ ବେସରକାରୀ ଯାନବାହନ ଚଳାଚଳ ଜାରି ରହିଛି କିସ୍ତୱାଡ ରାଜୋରି ଜିଲ୍ଲା ଓ ରମ୍ଘନ ଜିଲ୍ଲାର ବଣିହାଲ ଅଞ୍ଚଳରେ ରାତିବେଳା ସାନ୍ଧ୍ୟ ଆଇନ୍ ବଳବତ୍ତର ରହିଛି କାଶ୍ମୀର ଛାଡ଼ି ହରିଆଶାରେ ରହୁଥିବା କାଶ୍ମୀର ପଣ୍ଡିତମାନେ ଗୁରୁଗ୍ରାମର ସାଇବରସିଟିଠାରେ ଉତ୍ସବ ପାଳନ କରିଛନ୍ତି ଦିଲ୍ଲୀ କାଶ୍ମୀର ସମିତି ସଭାପତି ସମୀର ଚୁରୁଙ୍ଗୁ ଏହାକୁ ଐତିହାସିକ ନିଷ୍କଭି ବୋଲି ବର୍ଷ୍ଣନା କରି କହିଛନ୍ତି ସଂଖ୍ୟାଲଘୁ କାଶ୍ମୀର ପଣ୍ଡିତମାନେ ଏହାଦ୍ୱାରା ଉପକୂତ ହେବେ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଏହି ନିଷ୍କଭିକୁ ପ୍ରଶଂସା କରିଛନ୍ତି ଅନୁପମ୍ ଖେର୍ କଙ୍ଗନା ରଣାଓ୍ୱତ୍ ପରେଶ ରାୱଲ୍ ଦୀୟା ମିର୍ଜା ଗୁଲ୍ ପନାଙ୍ଗ ତଥା ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ସରକାରଙ୍କ ଏହି ନିଷ୍ପଭି ପ୍ରତି ସମର୍ଥନ ଜଣାଇଛନ୍ତି ଅଭିନେତା ରଣବୀର ସୋରେ କହିଛନ୍ତି ରାଜ୍ୟର ସମସ୍ୟା ଦୂର କରିବା ପାଇଁ ଏହି ପଦକ୍ଷେପ ବହୁମାତ୍ରାରେ ସହାୟକ ହେବ ଏବଂ କାଶ୍ମୀର ଉପତ୍ୟକାରେ ଶାନ୍ତି ପ୍ରତିଷ୍ଠା ସହ ରାଜ୍ୟର ଲୋକମାନଙ୍କ ସୁଖସମୃଦ୍ଧି ବୃଦ୍ଧି କରିବ କ୍ରିକେଟ୍ରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ମଧ୍ୟ ଏହି ନିଷ୍କଭିକୁ ପ୍ରଶଂସା କରିଛନ୍ତି କ୍ରିକେଟ୍ ଖେଳାଳି ସୁରେଶ ରେିନା ପୂର୍ବତନ ମହିଳା କ୍ରିକେଟ୍ ଟିମ୍ କ୍ୟାପଟେନ୍ ଅଞ୍ଜୁମ ଚୋପ୍ରା ମଧ୍ୟ ଏହି ନିଷ୍ପଭିକ୍ ପ୍ରଶଂସା କରି ଏହାକୁ ଐତିହାସିକ ବୋଲି ବର୍ଷ୍ଣନା କରିଛନ୍ତି ଶିଳ୍ପ ଜଗତ ମଧ୍ୟ ସରକାରଙ୍କ ନିଷ୍ପଭିକୁ ପ୍ରଶଂସା କରିଛନ୍ତି ଏବଂ ଭାରତକୁ ଶକ୍ତିଶାଳୀ କରିବାରେ ଏହା କାଶ୍ମୀରବାସୀଙ୍କୁ କ୍ଷମତାପନ୍ନ କରିବ ବୋଲି ସେମାନେ କହିଛନ୍ତି ଜେକେ ଗଭର୍ଣ୍ଣର ଆମି ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତ ରାତିରେ ବରିଷ୍ଣ ଅଫିସରମାନଙ୍କ ସହ ଏକ ବୈଠକରେ ରାଜ୍ୟର ନିରାପତ୍ତା ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି ରାକଭବନର ଜଣେ ମୁଖପାତ୍ର କହିଛନ୍ତି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସର୍ବଦା ସଜାଗ ରହିବା ପ୍ରତି ସେ ଗୁର୍ତ୍ୱାରୋପ କରିଛନ୍ତି ରାଜ୍ୟରେ ଆଇନ୍ଶ୍ରୁଙ୍ଗଳା ରକ୍ଷା କ୍ଷେତ୍ରରେ ସରକାରୀକଳକୁ ସହଯୋଗ କରିବାକୁ ସେ ସର୍ବସାଧାରଣ ଓ ସାମାଜିକ ଧାର୍ମିକ ଓ ରାଜନୈତିକ ସଂଗଠନର ନେତାମାନଙ୍କୁ ନିବେଦନ କରିଛନ୍ତି ସୈନ୍ୟବାହିନୀର ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନାଷ୍ଟ ଜେନେରାଲ ରଣବୀର ସିଂ ଗତ ରାତିରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟି ଆଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ପରିସ୍ଥିତି ସଂକ୍ରାନ୍ତରେ ଅବଗତ କରାଇଛନ୍ତି ରାଜଭବନର କଣେ ମୁଖପାତ୍ର କହିଛନ୍ତି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ସେନାବାହିନୀ ପ୍ରସ୍ତୁତ ଥିବା ଲେଫ୍ଟନାଣ୍ଟ ଜେନେରାଲ ଜଣାଇଛନ୍ତି

ସେ କହିଛନ୍ତି ଦେଶର ଅନ୍ୟ ଅଞ୍ଚଳ ଭଳି କାଶ୍ମୀର ଲୋକମାନଙ୍କୁ ବିକାଶର ସୁଯୋଗ ଦେବାପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଐତିହାସିକ ନିଷ୍କଭି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଐତିହାସିକ ଭୁଲ୍କୁ ଠିକ୍ କରିବା ଦିଗରେ ଏହା ଏକ ଶକ୍ତିଶାଳୀ ପଦକ୍ଷେପ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି କଂଗ୍ରେସ ନେତା ଜନାର୍ଦ୍ଦନ ଦିଓ୍ବେଦୀ କହିଛନ୍ତି ଏକ ଐତିହାସିକ ଭ୍ରଲ୍କୃ ସରକାର ସଂଶୋଧନ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ସମୟରେ କରାଯାଇଥିବା ଏହି ବିଲ୍କୁ ସଂଶୋଧନ କରାଯିବା ଦ୍ୱାରା ଦେଶବାସୀ ଆନନ୍ଦିତ ହୋଇଛନ୍ତି ଅନ୍ୟତମ କଂଗ୍ରେସ ନେତା ଦିପେନ୍ଦର ହଡ଼ା କହିଛନ୍ତି ଏହାଦ୍ୱାରା କାତୀୟ ସଂହତି ଆହୁରି ମଜବୁତ୍ ହୋଇଛି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଦେଶର ସଂହତି ଶକ୍ତିଶାଳୀ ହୋଇଛି କିନ୍ତୁ ଗଣତନ୍ତ୍ରରେ ଏଭଳି ନିଷ୍କଭି ସହମତି ଜରିଆରେ ନିଆଯିବାର ଆବଶ୍ୟକତା ରହିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ କହିଛନ୍ତି ସରକାରଙ୍କର ଏହି ନିଷ୍ପଭିକ୍ତ ତାଙ୍କ ପାର୍ଟି ସମର୍ଥନ କରୁଛି ଏହାଦ୍ୱାରା ଜାମ୍ମୁ କାଶ୍ମୀରରେ ଶାନ୍ତି ଓ ବିକାଶ ସାଧନ ହେବ ବୋଲି ଲୋକମାନେ ଆଶା କରୁଛନ୍ତି ରାଜ୍ୟସଭାରେ ଆଞ୍ଚଳିକ ଦଳମାନେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କଣାଇ କହିଛନ୍ତି ପ୍ରକୂତ ଅର୍ଥରେ ଦେଖିବାକୁ ଗଲେ ଏବେ ଜାମ୍ମୁ କାଶ୍ମୀର ଭାରତର ଅଂଶ ଭାବେ ବିବେଚିତ ହେବ

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫ୍ଏମ୍ଆଇ କଲ୍ଲିଫୁଲ୍ଲାଙ୍କ ନେତୃତ୍ୱରେ ତିନିଜଣିଆ ସଦସ୍ୟବିଶିଷ୍ଟ ମଧ୍ୟସ୍ତା କମିଟି ଗଠନ କରାଯାଇଥିଲା ଆପୋଷ କଥାବାର୍ତ୍ତା ଜରିଆରେ ଅଯୋଧ୍ୟା ଜମି ବିବାଦର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ଗଠନ କରିଥିଲେ ସାୟିଧାନିକ ଖଣ୍ଡପୀଠରେ ଜଷ୍ଟିସ ଏସ୍ଏବୋବଡେ ଡିୱାଇଚନ୍ଦ୍ରଚଡ଼ଡ ଅଶୋକ ଭୂଷଣ ଓ ଏସ୍ଏ ନଜିର ସଦସ୍ୟ ଅଛନ୍ତି

ଅଯୋଧ୍ୟା ମାମଲାର ଶୁଣାଣି ପ୍ରକ୍ରିୟା ରେକର୍ଡ କରିବା ପାଇଁ ଆର୍ଏସ୍ଏସ୍ର ପୂର୍ବତନ ଆଦର୍ଶ କେଏନ୍ଗୋବିନ୍ଦାଚାର୍ଯ୍ୟଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି

ଫଳରେ ଲୋକମାନଙ୍କୁ ପ୍ରବଳ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଛି ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି

ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିହା କରାଯାଉଛି

ଟି ଟ୍ୱୋର୍ଷ୍ଟି ସିରିଜ୍ ପରେ ଭାରତ ସେଠାରେ ତିନୋଟି ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ